ମହାନଦୀ ଜଳବିବାଦକୁ ନେଇ ଟ୍ରିବ୍ୟୁନାଲ୍ରେ ଶୁଶାଶି

ଚିହ୍ଟ ପାଇଁ କର୍ମଚାରୀ ବାନ୍ଧିବେ ସ୍ୱତନ୍ତ ବ୍ୟାଣ୍ଡ

ଆର୍ମି ଏୟାର୍ ଡିଫେନ୍ ସେକ୍କର୍ର ଲେଫ୍ଟନାକ୍ଷ୍ ବିବେକ ବିଜୟ ମୋରେ ରାଷ୍ଟ୍ରପତିଙ୍କଠାରୁ ଏହି ସମ୍ମାନ ଗ୍ରହଶ କରିଛନ୍ତି

ବିଭିନ୍ନ ବିଷୟବସ୍କୁ ଏବଂ ପ୍ରସଙ୍ଙ ଉପରେ ଶ୍ରୀ ମୋଦି ଜନସାଧାରଣଙ୍କ ସହିତ ନିଜର ମନକଥା ବାଙ୍କିବେ ଆକାଶବାଶୀର ସବୁ କେନ୍ଦ୍ର ବିବିଧ ଭାରତୀ ସେବା ଡିଟିଏଚ୍ ସେବା ଏଫଏମ୍ ରେନ୍ବୋ ଏବଂ ଆକାଶବାଶୀ ଅଧୀନସ୍ସ ପାଞ୍ଚଟି ଗୋଷୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତୀଙ୍କ 'ମନ୍ କି ବାତ୍' ଶୁଶିବାକୁ ମିଳିବ

ଟ୍ରିବ୍ୟୁନାଲ୍ ଶୁଣାଣି କରି କହିଛନ୍ତି ଉଭୟ ରାଜ୍ୟ ମଧରେ ବୈଷୟିକ ଟିମ୍ ଗଠନ କରାଯାଇ ସ୍ଥିତି ଅନୁଧ୍ଧାନ କରିବେ

ମୁଖ୍ୟମନ୍ତୀ ରୀତା ସାହୁଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି

ଅପରପକ୍ଷରେ ବିଜେପି ଆସନ୍ତାକାଲି ଦଳୀୟପ୍ରାର୍ଥୀଙ୍କ ନାମ ଘୋଷଣା କରିବେ ବୋଲି ଦଳ ପକ୍ଷର୍ ଜଣାପଡିଛି

ସ୍ଥଳବିଶେଷରେ ଗାଡିଚାଳକ ନିଜର ଗାଡି ମୁଲ୍ୟଠାରୁ ଅଧିକ ଜରିମାନା ଦେବାକୁ ବାଧ ହେଉଛି

ବେହେରା ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ

ଏଭଳି ସଫଳତା ପରେ ଉଭୟ ଆକାଶବାଶୀ କଟକ ଓ ଜୟପୁର କେନ୍ଦ୍ରର କର୍ମଚାରୀଙ୍କ ମଧ୍ଧରେ ବେଶ୍ ଉହାହ ପରିଲକ୍ଷିତ ହୋଇଛି